ଏହାବ୍ୟତୀତ ଭାଗଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ମଧ୍ଧ ଏଥିରେ ସାମିଲ୍ କରାଯିବ

ଏହି ସମାଧ ସ୍ଥଳକୁ ଉଛେଦ କରିବା ଲାଗି ବିଭିନ୍ ମହଲରୁ ଦାବି ହୋଇଆସୁଥିଲା

ଯାତ୍ରୀ ଭଡ଼ାରେ ରିହାତି ବ୍ୟବସ୍କା କେବଳ ସାଧାରଣ ରେଳ ଗାଡ଼ିରେ ଲାଗୁ ହେବ

ଏକ ସ୍ୱତନ୍ତ ବିମାନ ଯୋଗେ ଉଭୟ ଦଳର ଖେଳାଳି ବିଶାଖାପଟ୍ଟନମ୍ରୁ ଆସି ଭୁବନେଶ୍ୱରରେ ପହଞ୍ ବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ୟର୍ଦ୍ଧନା ଦିଆଯାଇଛି

ଏହି ଟିକେଟ୍ ବିକ୍ ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ୍କୁ ଦାୟିତ୍ ଦିଆଯାଇଥିଲା